ଏ ନେଇ ଯୋଗାଣ ମନ୍ତୀ ରଣେନ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟାରେ କହିଛନ୍ତି ଆନ୍ଧ କର୍ଷାଟକ ମହାରାଷ୍ଟରେ ବର୍ଷା ହେଉଥିବାରୁ ପିଆଜ ରାଜ୍ୟକୁ ଆସୁନାହିଁ

ତେବେ ରାଜ୍ୟ ସରକାର ରିହାତି ଦରରେ ପିଆଜ ଯୋଗାଇବାକୁ ଚିନ୍ତା କରୁଛନ୍ତି ଏ ନେଇ ଖୁବ୍ ଶୀଘ୍ର ସରକାର ନିଷ୍ବଉି ନେବେ ବୋଲି ମନ୍ତୀ କହିଛନ୍ତି

ପ୍ରଦ୍ଷିତ ସହର ତାଲିକାରେ ରାଜଧାନୀ ଭୁବନେଶ୍ୱର ସବୁଠୁ ଅଧିକ ପ୍ରଦୃଷିତ ସହର ଥିବା ଜଶାପଡିଛି

ସେଥିମଧ୍ୟରୁ ଗଙ୍ଗୁଆ ନାଳ ସର୍ବାଧକ ପ୍ରଦୃଷିତ

ଆଜି ପର୍ଯ୍ୟନ୍ତ କାହାଜ ସେହି ସ୍ଚାନରେ ବୁଡି ରହିଛି ଫଳରେ ଅନେକ ସମୟରେ ମାଛ ଧରା ଟ୍ରଲରଗୁଡିକ ପ୍ରତି ବିପଦ ସୂଷ୍କ କରୁଥିବା ଜଣାପଡିଛି

ବର୍ଷ ତମାମ୍ ଶ୍ରୀରାଧାଙ୍କ ପଦ ଯୁଗଳ ଲୁଗାରେ ଘୋଡାଇ ହୋଇ ରହିଥିବା ବେଳେ ମହାକାର୍ଭିକ ମାସର ପବିତ୍ର ଅଁଳା ନବମୀ ତିଥିରେ ଭକ୍ତମାନେ ବର୍ଷକରେ ମାଙ୍କ ପାଦ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି

ପ୍ରଶାସନ ପକ୍ଷରୁ ଗମନାଗମନ ଲାଗି ସ୍ୱତନ୍ତ ଯାନବାହାନ ନିୟନ୍ତଣ ବ୍ୟବସ୍ରା ଗ୍ରହଣ କରାଯାଇଛି